ମହାରାଷ୍ଟ୍ରର ମହାବିକାଶ ଆଗାଡ଼ି କ୍ୟାବିନଟ୍ର ସମ୍ପ୍ରସାରଣ ହୋଇଛି

ପିଏମ୍ ସିଏଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ହାସ୍ଟାଗ୍ ଇଣ୍ଡିଆ ସପୋର୍ଟ ସିଏଏକୃ ବ୍ୟବହାର କରିବା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଧାର୍ମିକ ଉତ୍ପିଡ଼ନର ଶିକାର ହୋଇ ଭାରତକୁ ଆସିଥିବା ଶରଣାର୍ଥୀଙ୍କ ଏହି ଆଇନ୍ ମାଧ୍ୟମରେ ନାଗରିକତା ପ୍ରଦାନ କରାଯିବ କୌଣସି ବ୍ୟକ୍ତିଙ୍କର ନାଗରିକତା ପ୍ରତ୍ୟାହାର କରିବା ଏହି ଆଇନ୍ର ଉଦ୍ଦେଶ୍ୟ ନ୍ରହେଁ ବୋଲି ଶ୍ରୀ ମୋଦୀ ସ୍ୱଷ୍ଟ କରିଛନ୍ତି ସେହିଭଳି ଅନ୍ୟ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ ଏହି ଆଇନ୍ର ଉପକାରୀତା ସମ୍ପର୍କରେ ସଦଗୁରୁ ବର୍ଷନା କରିଥିବା ଏକ ଭିଡ଼ିଓ ମଧ୍ୟ ସଂଯୋଗ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆମ ଦେଶର ଭାତ୍ ଭାବର ସଂସ୍କୃତି ଏବଂ ଐତିହାସିକ ଭିଭିମିକ୍ତ ଏହି ଭିଡ଼ିଓ ମାଧ୍ୟମରେ ପ୍ରତିଫଳିତ କରାଯାଇଛି ସେହିଭଳି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ସମାଜରେ ଏହି ଆଇନ୍ ବିଷୟରେ କରାଯାଉଥିବା ଭ୍ରମ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ଦୂର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ୟାଦବ କହିଛନ୍ତି ହିଂସା ଓ ଜଳାପୋଡ଼ାରେ ଲିପ୍ତ ବ୍ୟକ୍ତିମାନଙ୍କଠାରୁ ଏହି ସମ୍ପଭିର ଭରଣା କରାଯିବ ସେ କହିଛନ୍ତି ରେଳବାଇ ପ୍ରଲିସ୍ ରାଜ୍ୟ ସରକାରମାନଙ୍କ ସହ ମିଶି ଯେଉଁମାନେ ରେଳବାଇର ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କୁ ଚିହ୍ରଟ କରିବାରେ ଲାଗିଛି ୟଏସ୍ ସିଏଏ ଆମେରିକାରେ ରହୁଥିବା କିଛି ଭାରତୀୟଙ୍କ ପକ୍ଷରୁ ନ୍ୟୁୟର୍କର ବିଭିନ୍ନ ସ୍ଥାନରେ ସଂଶୋଧିତ ନାଗରିକ ଆଇନ୍ ସପକ୍ଷରେ ସମାବେଶମାନ ଆୟୋଜନ କରାଯାଇ ଭାରତ ସରକାରଙ୍କର ଏହା ଏକ ଐତିହାସିକ ପଦକ୍ଷେପ ବୋଲି କୃହାଯାଇଛି ଗତକାଲି ଟାଇମ୍ ସ୍କୋୟାର୍ଠାରେ କେତେକ ଭାରତୀୟ ଆମେରିକୀୟ ଗୋଷ୍ଠୀ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରି ନରେନ୍ଦ୍ର ମୋଦୀ ସରକାର ଓ ସିଏଏ ସପକ୍ଷରେ ସ୍କୋଗାନମାନ ଦେଇଥିଲେ ଓଭରସିଜ୍ ଫ୍ରେଶ୍ଡସ୍ ଅଫ୍ ବିଜେପି ୟୁଏସ୍ଏର ଅଧ୍ୟକ୍ଷ କ୍ରୀଷ୍ଣା ରେଡ୍ଜୀ ଅନୁଗୁଲାଙ୍କ ସମେତ ଏହି ସଂଗଠନର ଅନ୍ୟାନ୍ୟ ସଦସ୍ୟମାନେ ସମାବେଶରେ ଯୋଗଦେଇଥିଲେ ସେହିପରି ଲଙ୍ଗ୍ ଆଇଲ୍ୟାଣ୍ଡରେ ଗତ ଶନିବାର ଦିନ ଏକ ସମାବେଶର ଆୟୋଜନ କରାଯାଇ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର କିଛି ସଦସ୍ୟ ଏହି ନୂଆ ଆଇନ୍କୁ ସମର୍ଥନ କଣାଇଛନ୍ତି ବିପୁଳ ସଂଖ୍ୟା ଗରିଷ୍ଠତାର ସହ ପୁଣିଥରେ କ୍ଷମତାକୁ ଫେରିବା ପରେ ନରେନ୍ଦ୍ର ମୋଦୀ ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପଭି ବୋଲି ଆମେରିକାନ୍ ଇଣ୍ଡିଆନ୍ ପବ୍ଲିକ୍ ଆଫେୟାର୍ସ କମିଟିର ସଭାପତି ଜଗଦିଶ ସେହ୍ବାନୀ କହିଛନ୍ତି ମହା କ୍ୟାବିନେଟ୍ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ପରିଚାଳିତ ମହାବିକାଶ ଆଗାଡ଼ି ସରକାରଙ୍କ କ୍ୟାବିନେଟ୍ର ଆକି ସମ୍ପ୍ରସାରଣ ହୋଇଛି ଏନ୍ସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ ବିଜୟ ବଦେତିଭର କଂଗ୍ରେସର ବର୍ଷା ଗାଇକ୍ୱାଡ୍ ଦିଲୀପ ୱାଲସେ ପାତିଲ ଧନଞ୍ଜୟ ମ୍ରଣ୍ଣେ ଅନୀଲ ଦେଶମ୍ରଖ ହସନ ମ୍ରସରିଫ୍ ଏନ୍ସିପିର ଡକ୍ଟର ରାଜେନ୍ଦ୍ର ସିଙ୍ଗନେ ପ୍ରମୁଖଙ୍କୁ ଆଜି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି

ଯେଉଁମାନେ ଆଜି ମୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବିଧାୟକ ଇସଫାକ୍ ଜବ୍ବର ନ୍ୟାସନାଲ୍ କନ୍ଫରେନ୍ସର ପୂର୍ବ ବିଧାୟକ ଗୁଲାମନବୀ ଭଟ୍ଟ ପୂର୍ବତନ ମନ୍ତ୍ରୀ ଜହୁର ଅହଞ୍ଚଦ ମିର ପୂର୍ବତନ ବିଧାୟକ ୟସିର୍ ରେଶି ଓ ପିପୁଲ୍ୱ ଡେମୋକ୍ରାଟିକ୍ ପାର୍ଟିର ବସିର୍ ଅହମ୍ମଦ ମିର୍

କେରଳ ଭିପି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ଅର୍ଥନୀତିର ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ କ୍ଷେତ୍ରରେ କେରଳରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ଥିରୁଭନନ୍ତପୁରମ୍ର ସାଇଗ୍ରାମମ୍ ସ୍ଥିତ ଶ୍ରୀ ସତ୍ୟସାଇ ଅରଫାନେକ୍ ଟ୍ରଷ୍ଟର ରୌପ୍ୟ ଜୟନ୍ତୀ ଉହବରେ ଶ୍ରୀନାଇଡ଼ ଉଦ୍ବୋଧନ ଦେଇ ଆହୁରି କହିଛନ୍ତି ସଂସ୍କୃତିର ସୁରକ୍ଷା ତଥା ପ୍ରକୃତିର ରକ୍ଷଣାବେକ୍ଷଣ ଜରିଆରେ ଅଧିକ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ରହିବା ଉଚିତ୍ ପ୍ରିୟଙ୍କା ସିଆର୍ପିଏଫ୍ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ସମ୍ପ୍ରତି ଲକ୍ଷ୍ନୌ ଗସ୍ତ କରିଥିବା ସମୟରେ ତାଙ୍କର ସୁରକ୍ଷାରେ କୌଣସି ତ୍ରୁଟି ଘଟିନଥିଲା ବୋଲି ଆଜି ସିଆର୍ପିଏଫ୍ କହିଛି ଜେଡ୍ ପ୍ଲସ୍ ଶ୍ରେଣୀର ସୁରକ୍ଷା ଅଧୀନରେ ସିଆର୍ପିଏଫ୍ ତାଙ୍କୁ ସଶସ୍ତ କମାଶ୍ଡୋ ଯୋଗାଇ ଦେଇଥାଏ ଏକ ବିବୃତ୍ତିରେ ସିଆର୍ପିଏଫ୍ କହିଛି ଏହି କଂଗ୍ରେସ ନେତା ପୂର୍ବରୁ କୌଣସି ସୂଚନା ନ ଦେଇ ତାଙ୍କର ଘୋଷିତ ଗନ୍ତବ୍ୟ ସ୍ଥଳ ପରିବର୍ତ୍ତେ ଅନ୍ୟ ସ୍ଥାନକୁ ଯାତ୍ରା ଆରମ୍ଭ କରିଥିଲେ ସେଥିପାଇଁ ସେହିସବୁ ପଥର ଆଗୁଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପାରିନଥିଲା ସିଆର୍ପିଏଫ୍ ଆହୁରି କହିଛି ତାଙ୍କର ଗସ୍ତ ସମୟରେ ସେ ବୁଲେଟ୍ପ୍ରଫ୍ ଗାଡ଼ି ବ୍ୟବହାର ନ କରି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବିନା ଜଣେ ସାଧାରଣ ନାଗରିକଙ୍କ ଗାଡ଼ିରେ ଯାତ୍ରା କରିଥିଲେ

ସେ ଫୁସ୍ଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ଭାଇଠାରେ ଚିକିିିିିତ ହେଉଥିଲେ ତାଙ୍କର ଲୋକସମ୍ପର୍କ ଅଧିକାରୀ ମେଦୋ ୟୋଖା ଆକାଶବାଣୀକୁ କହିଛନ୍ତି ଆଜି ସନ୍ଧ୍ୟାରେ ତାଙ୍କର ପ୍ରାର୍ଥୀବ ଶରୀରକୁ ବିମାନ ଯୋଗେ ଗୌହାଟୀକୁ ନିଆଯିବ ପରେ ସେଠାରୁ ସଡ଼କ ପଥରେ ଦିମାପୁରକୁ ନିଆଯିବ ଆସନ୍ତାକାଲି ସମ୍ପର୍ଶ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ନାଗାଲାଣ୍ଡ ସରକାର ରାଜ୍ୟରେ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି

ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ହରିଆଣା ସରକାର ଦୁଇ ଦିନପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବା ଲାଗି ନିଷ୍କଭି ନେଇଛନ୍ତି ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ରେଳ ସଡ଼କ ଓ ଆକାଶମାର୍ଗରେ ପରିବହନ ବାଧାପ୍ରାପ୍ତ ହୋଇଛି ଆଜି ସକାଳେ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ କୁହୁଡ଼ି ଯୋଗୁଁ ଟ୍ରେନ୍ ଏବଂ ବିମାନ ଚଳାଚଳ ପ୍ରଭାବିତ ହୋଇଛି

କାଶ୍ମୀର ଉପତ୍ୟକାରେ ମଧ୍ୟ ପ୍ରବଳ ଶୀତଲହରୀ ଅବ୍ୟାହତ ରହିଛି

ଏହି ହିମପ୍ରବାହ ଯୋଗୁଁ ଶ୍ରୀନଗରସ୍ଥିତ ବିଶ୍ୱପ୍ରସିଦ୍ଧ ଡାଲ୍ ହ୍ରଦର ପାଣି ବରଫ ପାଲଟିଥିବା ବେଳେ ପାଇପ୍ ଯୋଗେ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି ଏସ୍ଏଲ୍ ଏୟାର୍ପୋର୍ଟ୍ ଶ୍ରୀଲଙ୍କା ସରକାର କହିଛନ୍ତି ଭାରତର ଆର୍ଥିକ ସହାୟତାରେ ଦେଶର ପୂର୍ବ ପ୍ରଦେଶରେ ଅବସ୍ଥିତ ବାଟିକାଲୱା ବିମାନ ବନ୍ଦରକୁ ବିକଶିତ କରାଯାଇ ଏକ ଆନ୍ତର୍କାତିକ ବିମାନ ବନ୍ଦରରେ ପରିଣତ କରାଯିବ ପର୍ଯ୍ୟଟନ ଓ ବିମାନ ଚଳାଚଳ ମନ୍ତ୍ରୀ ପ୍ରସନ୍ନ ରଣତୁଙ୍ଗ କହିଛନ୍ତି ଭାରତ ସରକାର ଏହି ଘରୋଇ ବିମାନ ବନ୍ଦରକୁ ବିକଶିତ କରିବାରେ ସମ୍ପର୍ଣ୍ଣ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଶ୍ରୀଲଙ୍କାରେ ଥିବା ଭାରତର ଉଚ୍ଚାୟୁକ୍ତ ତରନଜିତ୍ ସିଂହ ସାନ୍ଧୁଙ୍କ ସହିତ କିଛିଦିନ ତଳେ ଏ ବିଷୟରେ ଆଲୋଚନା ହୋଇଛି ସେହି ଆହୁରି କହିଛନ୍ତି ଭାରତ ସରକାର ତାଙ୍କର ବିମାନ ସେବାକୁ ବାଟିକାଲୱା ବିମାନ ବନ୍ଦର ପର୍ଯ୍ୟନ୍ତ ମଧ୍ୟ ସମ୍ପ୍ରସାରଣ କରିବେ ଖେଲୋ ଟର୍ଚ୍ଚ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ତୃତୀୟ ଖେଲୋ ଇଣ୍ଡିଆ ୟୁଥ୍ ଗେମସ୍ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି

ଏହି ପ୍ରତିଯୋଗୀତାରେ ଯେଉଁ କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ ସେମାନଙ୍କ ପାଇଁ ଏକ ଚମକ୍କାର ପରିବେଶ ସୃଷ୍ଟି କରିବାକୁ ଶ୍ରୀ ସୋନୱାଲ ରାଜ୍ୟବାସୀଙ୍କ ଆହ୍ବାନ କରିଛନ୍ତି